ଏହି ଯୋଜନା ଗ୍ରାମୀଣ ଭାରତରେ ଏକ ବିରାଟ ସକରାତ୍ମକ ପରିବର୍ତ୍ତନ ଆଣିବ

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଜମି ମାଲିକାନା ସତ୍ତ୍ୱ ପ୍ରଦାନ କରାଯାଇଥିବା କେତେକ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ

ଶ୍ରୀ ମୋଦି କହିଛନ୍ତି ଏହି ପଟ୍ଟା ହାସଲକରିବା ପରେ ଗ୍ରାମବାସୀମାନେ ବ୍ୟାଙ୍କ୍ ରଣ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ପାଇବାରେ ସମର୍ଥ ହୋଇପାରିବେ ସେ କହିଛନ୍ତି ଏହି ପଦକ୍ଷେପ ଲୋକମାନଙ୍କୁ ସେମାନଙ୍କ ସମ୍ପଭିର ବେଆଇନ୍ ଜବରଦଖଲରୁ ସୁରକ୍ଷା ପ୍ରଦାନ କରିବ କେତେକ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦେଶର ଗାଁ ଗୁଡ଼ିକରେ ଐତିହାସିକ ପରିବର୍ତ୍ତନ ଆଣିବ

ମନ୍ତ୍ରଣାଳୟ କହିଛି ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ସମ୍ପର୍କିତ ମାମଲା ଗୁଡ଼ିକରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବାରେ ପୁଲିସ ବିଫଳ ହେଲେ ସେହି ଘଟଣାର ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷାନ ଗ୍ରହଣ କରାଯିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କାରି ନୂତନ ନିର୍ଦ୍ଦେଶାବଳୀରେ ଯୌନ ନିର୍ଯ୍ୟାତନା ଘଟଣା ଗୁଡ଼ିକର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଅନୁସାରେ ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସୁନିଶ୍ଚିତ କରିବା ପାଇଁ ତଦନ୍ତ ଅନୁଧ୍ଧାନ ବ୍ୟବସ୍ଥା ଉପରେ ନଜର ରଖିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି ମନ୍ତ୍ରଣାଳୟ କହିଛି ସିଆର୍ପିସି ଅଧୀନରେ କୌଶସି ଜଣାଶୁଣା ଅପରାଧ ମାମଲାରେ ବାଧ୍ୟତାମୂଳକ ଭାବେ ଏଫ୍ଆଇଆର୍ ପଞ୍ଜିକରଣ କରାଯିବା ଆବଶ୍ୟକ ସିବିଆଇ ହାଥରସ୍ ଉତ୍ତରପ୍ରଦେଶର ହାଥରସ୍ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଭାର ସିବିଆଇ ହାତକୁ ନେବାକୁ କେନ୍ଦ୍ର ସରକାର ଏକ ନୋଟିସ୍ ଜାରି କରିଛନ୍ତି

ଖୁବ୍ ଶୀଘ୍ର ସିବିଆଇ ଏହି ମାମଲାରେ ଏତଲା ଦାଏର କରି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍ଆଇଟି ମଧ୍ୟ ଏହି ମାମଲାର ତଦନ୍ତ କରୁଛି

ଜୟପ୍ରକାଶ ନାରାୟଣ ସମାଜବାଦୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍କଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି

ଗଣତନ୍ତ୍ରକ୍ ସ୍ୱରକ୍ଷା ଦେବାରେ ଜୟପ୍ରକାଶ ନାରାୟଣଙ୍କ ଅବଦାନ ଓ ଦୁର୍ନୀତି ବିରୋଧରେ ତାଙ୍କ ଲଢ଼େଇ ଲୋକମାନଙ୍କ ମନରେ ଗଭୀର ଛାପ ଛାଡିଯାଇଛି ସେ କହିଛନ୍ତି ଅନ୍ୟାୟ ବିରୋଧରେ ଲଢ଼େଇ ପାଇଁ ଯୁବବର୍ଗଙ୍କ ସେ ଦେଇଥିବା ଆହ୍ୱାନ ବ୍ୟକ୍ତିଗତ ଭାବେ ତାଙ୍କ ଅନ୍ତ୍ରପେରଣା ଯୋଗାଇଛି ବିଶିଷ୍ଟ ସମାଜସେବୀ ତଥା ଦୂରଦୂଷ୍ଟି ସମ୍ପନ୍ଧ ନେତା ନାନାକ୍ରୀ ଦେଶମୁଖଙ୍କ ଜନ୍ମକୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ଶ୍ରୀ ନାଇଡୁ କହିଛନ୍ତି ନାନାକୀ ଦେଶସେବା ପାଇଁ ତାଙ୍କ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ ଅବହେଳିତ ଲୋକଙ୍କ ପାଇଁ ସାହାଯ୍ୟ ଓ ଗ୍ରାମୀଣ ବିକାଶ ପାଇଁ ତାଙ୍କର ଉତ୍ସାହ ସବୁବେଳ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକନାୟକ ଜୟପ୍ରକାଶ ନାରାୟଣ ଓ ନାନାଜୀ ଦେଶମ୍ରଖଙ୍କ ଜନୁଜୟନ୍ତୀ ଅବସରରେ ତାଙ୍କ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି କେତେଗୁଡ଼ିଏ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସ୍ୱାଧୀନତା ପାଇଁ ଜୟପ୍ରକାଶ ନାରାୟଣ ଲଢ଼େଇ କରିଥିଲେ ଏବଂ ତାଙ୍କ ପାଇଁ ଜାତୀୟ ସ୍ୱାର୍ଥ ଓ ଲୋକଙ୍କ କଲ୍ୟାଶରୁ ଉର୍ଦ୍ଧ୍ୱରେ କିଛି ମଧ୍ୟ ନଥିଲା ଭାରତରତ୍ନ ନାନାକୀ ଦେଶମୁଖଙ୍କୁ ମନେପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଜୟପ୍ରକାଶ ନାରାୟଣଙ୍କ ଚିନ୍ତାଧାରାକୁ ଲୋକପ୍ରିୟ କରାଇବା ପାଇଁ ନାନାଜୀ ଅବିରତ ଉଦ୍ୟମ କରିଥିଲେ ସେ କହିଛନ୍ତି ଗ୍ରାମୀଣ ବିକାଶ ପାଇଁ ନାନାକୀ ଦେଶମୁଖଙ୍କ ଅଦମ୍ୟ ଉତ୍ସାହ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଶ୍ୱରେ କୋଭିଡ୍ର ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାରେ ଭାରତ ପ୍ରଥମସ୍ଥାନରେ ରହିଛି

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଚୀନ୍ ଆଲୋଚନା ଏବଂ ରାଜିନାମା ଦ୍ୱାରା ଚୀନ୍ର ଆକ୍ରମଣାତ୍ମକ ବ୍ୟବହାରରେ ପରିବର୍ତ୍ତନ ଘଟିବ ନାହିଁ ଏକଥାକୁ ଗ୍ରହଣ କରିବାର ସମୟ ଆସିଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା କହିଛି ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ରବର୍ଟ ଓବ୍ରାଇନ୍ ଚୀନ୍ର ଭର୍ସନା କରି କହିଛନ୍ତି ଏହି ଦେଶ ଆକ୍ମଣାତ୍ମକ କାର୍ଯ୍ୟପନ୍ନା ଦ୍ୱାରା ଅନ୍ୟଦେଶର ଭୂମିକ୍ ଅକ୍ତିଆର କରିଥିବା କାର୍ଯ୍ୟକଳାପର ଅଂଶସ୍ୱରୂପ ଭାରତ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣରେଖାରେ ବଳପୂର୍ବକ ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଥିଲା

କ୍ୱାଡ ରାଷ୍ଟ୍ରମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ଚୀନ୍କୁ ପମ୍ପେଓ ଦୃଢ଼ ସମାଲୋଚନା କରିଛନ୍ତି

ଫ୍ରେଞ୍ଚ ଓପନ୍ ପ୍ରେଞ୍ଚ ଓପନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଆଜି ରାଫେଲ ନାଦାଲ ଓ ନୋଭାକ ଜୋକୋଭିକ୍ଙ୍କ ମଧ୍ୟରେ ମୁକାବିଲା ହେବ

ଗତକାଲି ଫ୍ରେଞ୍ ଓପନ୍ ଟେନିସ୍ ଟୁର୍ଶ୍ଣମେଷ୍ଟ୍ର ମହିଳା ସିଙ୍ଗଲସ୍ ଫାଇନାଲରେ ପୋଲାଣ୍ଡର ଯୁବା ଟେନିସ୍ ଖେଳାଳି ଇଗା ସ୍ପିତେକ୍ ଚାମ୍ପିଅନ୍ ହୋଇଛନ୍ତି

ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିଜୟୀ ହୋଇଛନ୍ତି